ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ଏପରିକି ସମୁଦ୍ର ମଧ୍ୟକୁ ଯାଇଥିବା ମହ୍ୟଜୀବୀ ଆସନ୍ତାକାଲି ସ୍ରତ୍ଧା ଫେରିଆସିବାକୁ କୁହାଯାଇଛି

ଆସନ୍ତା ଡିସେୟର ମାସ ଶେଷ ସୁଛା ଏହି ଜନସେବା କେନ୍ଦ୍ର ସଂଯୋଗ କାର୍ଯ୍ୟକୁ ଶେଷ କରିବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି

ଏହି ବୈଠକରେ ପରିବହନ ବିଭାଗ ପ୍ରମୁଖ ସଚିବ କି ଶ୍ରୀନିବାସଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଉଚ୍ଚପଦାଧକାରୀ ଉପସ୍ତିତ ଥିଲେ

ସହର ନିକଟବର୍ତ୍ତୀ ଅଞ୍ଞଳରେ ଥବା କ୍ରସରଗୁଡ଼ିକୁ ହଟାଇବାକୁ ନିଷ୍ବଭି ନିଆଯାଇଛି

ରାଜେନ୍ଦ୍ର ସିତ୍ଧ ଏବଂ ସବିତା ଟପୋ ଏହି ପଦକ ହାସଲ କରିଛନ୍ତି

ସାଂସଦ ରମେଶଚନ୍ଦ୍ର ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାମ୍ପିୟନ ଦଳଗୁଡିକୁ ଟ୍ରଫି ପ୍ରଦାନ କରିଛନ୍ତି ରବିକୁମାର ଓଡ଼ିଆ ଭାରୋଉଳକ କେରବିକୁମାର ଡୋପ୍ ଟେଷ୍ଟ୍ରେ ବିଫଳ ହୋଇଥିବା ଜଣାପଡ଼ିଛି